ସେ ତାଙ୍କ ଇସ୍ତଫା ପତ୍ର ବିଧାନସଭା ବାଚସ୍ତି ପ୍ରଦୀପ କୁମାର ଅମାତଙ୍କୁ ପ୍ରଦାନ କରିଛନ୍ତି

ତେବେ ଏହା କାର୍ଯ୍ୟକାରୀ ନହେବା ଏବଂ ଏଥିଲାଗି ଜନ ଅସନ୍ତୋଷକୁ ଆଧାର କରି ସେ ବିଧାୟକ ପଦରୁ ଇସ୍ତଫା ଦେବା ସହିତ ଦଳ ଛାଡିଛନ୍ତି ବୋଲି ଜଣାଯାଇଛି

ସେହିପରି ବିଜେପିର ବରିଷ ନେତା ବିଜୟ ମହାପାତ୍ ମଧ୍ଧ ଆକି ଦଳସହିତ ନିଜର ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି

ଶ୍ରୀ ମହାପାତ୍ର କହିଛନ୍ତି ବିଜେପି ନେତୃତ୍ୱ ରାକ୍ୟର ବିକାଶ ଓ ସ୍ୱାର୍ଥକୁ ଗୁରୁତ୍ୱ ଦେଉନଥିବା ସମ୍ମର୍କରେ ଅବଗତ ହେବା ପରେ ଦଳରୁ ଇସ୍ତଫା ଦେବାକୁ ସେ ନିଷ୍ବଉି ନେଇଛନ୍ତି

କେନ୍ଦ କିମ୍ମା ବିଜେପି ସେମାନଙ୍କୁ ଅବହେଳା କରିନାହିଁ କିମ୍ମା ଅଶଦେକା କରିନାହିଁ ବୋଲି କହିଚ୍ଚନ୍ତି

ଗତକାଲି ଭଳି ଆକି ମଧ ଜିଲ୍ଲାର ବିଭିନ୍ଦ ସ୍ରାନରେ ଦୋକାନବଜାର ବନ୍ଦ ରହିଥିବାବେଳେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ବିଭିନ୍ଦ ସ୍ଥାନରେ ଆଇନ୍ଜୀବୀମାନଙ୍କ ପକ୍ଷରୁ ପିକେଟିଂ କରାଯାଇଥିଲା

ଏହି ବନ୍ଦରେ ଜିଲ୍ଲାର ବିଭିନ୍ତ ବାର୍ ଆସୋସିଏସନ ଓ ଅନ୍ୟାନ୍ୟ ସାମାଜିକ ସଂଗଠନ ସାମିଲ ହୋଇଛନ୍ତି

ଏହା ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ବୋଲି ବିରୋଧୀ ଦଳ ନେତା କହିଛନ୍ତି

ଭାରତୀୟ ସଂସ୍କୃତି ସାରା ବିଶ୍ୱକ୍ ଦିଗ୍ଦର୍ଶନ ଦେବ ବୋଲି ରାଜ୍ୟପାଳ କହିଛନ୍ତି

ରାକ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବେପାରୀଙ୍କ ଲାଭ ମଧ୍ଧ ବୃଦ୍ଧି ପାଇଛି

ବାଲିଯାତ୍ରାର ବୈଷ୍ଠବପାଶି ମଞ୍ଚରେ ପ୍ରତ୍ୟେକ ସଂଧାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଷିତ ହେଉଥିବାରୁ ସେଠାରେ ମଧ କଳାପ୍ରେମୀଙ୍କର ଭିଡ଼ ବେଶ୍ ବାରି ହୋଇଛି ବାଲିଯାତ୍ରାର ସ୍ୱତନ୍ତ ସ୍କାନ ବଜାୟ ରଖିଥିବା ଓର୍ମାସ ମେଳାରେ ପଡିଥିବା ଭଳିକିଭଳି ଦୋକାନ ଓ ଖାଦ୍ୟଷ୍ଟଲରେ ଦର୍ଶକଙ୍କ ଗହଳି ବେଶ୍ ବାରି ହୋଇପଡୁଛି

ଆହତ ଘରୋଇ କମ୍ପାନୀ କର୍ମଚାରୀମାନଙ୍କୁ ସ୍ଥାନୀୟ ହସ୍ୱିଟାଲ୍ରେ ଭର୍ତି କରାଯାଇଛି